ମୁଖ୍ୟମନ୍ତୀଙ୍କ ନୟାଗଡ଼ ଖୋର୍ଦ୍ଧା ଓ ପୁରୀରେ ମାରାଥନ୍ ପ୍ରଚାର ଆଜି ପବିତ୍ର ଶୁଭ ଶୁକ୍ରବାର

ଏହି ଭୋଟଗ୍ରହଶ ସମୟରେ ଚାରୋଟି ବୁଥରେ ପରିଚାଳନାଗତ ତ୍ରଟି ଦେଖାଦେଇଥିବାରୁ ସେହି ସବୁ ସ୍ଥାନରେ ସାନି ମତଦାନ ଲାଗି ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି

ଆସନ୍ତା ରବିବାର ହେଉଛି ଏହି ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିବସ

ବର୍ଉମାନ ଆର୍ନ୍ଡଜାତିକ ସ୍ତରରେ ପାକିସ୍ତାନକୁ ଭାରତ ଏକ ଘରକିଆ କରିପାରିଥିବା ସେ ଦାବି କରିଛନ୍ତି

ବନ୍ଦ ରହିଥିବା ଚିନି କଳକୁ ଚାଲୁ କରାଯିବା ସହିତ ରାଜ୍ୟର ସାମଗ୍ରିକ ଉନ୍ତି ହୋଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତୀ ଶ୍ରୀ ସିଂ କହିଛନ୍ତି

ଆକି ଚିଲିକା ଓ ବାଣପୁର ଆଦି ଅଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବାକୁ ଯାଇ ସେ ଏହା କହିଛନ୍ତି

ଏହା ଦ୍ୱାରା ହଜାର ହଜାର ମହ୍ୟଜୀବୀ ଏକ ଜୀବିକା ବ୍ୟାହତ ହୋଇଥାଆନ୍ତା ତେବେ ବିଜେଡି ସରକାର ଏହା କରାଇ ଦେଇନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ସେହିଭଳି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ମିଶନ ଶକ୍ତି ଓ କାଳିଆ ଯୋଜନାର ସଫଳତା ସଫ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ମୁଖ୍ୟମନ୍ତୀ ଅନୁରୋଧ କରିଛନ୍ତି

ଅନ୍ୟ ପକ୍ଷରେ ଜନସାଧାରଣଙ୍କ କଲ୍ୟାଣ ଲାଗି ଉଦ୍ଧିଷ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରାକ୍ୟରେ ଲାଗୁ କରିବା ଦିଗରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି

ଏହିଦିନ ପ୍ରଭୁ ଯୀଶୁଙ୍କର କ୍ରଶବିଦ୍ଧ ହେବାର ପବିତ୍ର ସ୍କାରକୀ ଦିବସ

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟର ଖ୍ରୀଷ୍ଟଧର୍ମାବଲମୀ ଭାଇଭଉଣୀମାନଙ୍କୁ ନିଜର ଶୁଭେଛା ଜଣାଇଛନ୍ତି

ଯୀଶୁଙ୍କ ପ୍ରଦର୍ଶିତ ପ୍ରେମ କରୁଣା ଓ ତ୍ୟାଗର ପଥରେ ଅଗ୍ରସର ହେବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି

ଏଥିଲାଗି ବିଭିନ୍ନ ଷ୍ଟେସନରେ ତିନୋଟି ପାସେଞ୍ଞର ଟ୍ରେନ ଅଟକି ରହିଥିଲା

ଏମାନଙ୍କୁ ଆଜି ସକାଳେ ଯାଜପୁର ରୋଡ ଷେସନ ନିକଟରୁ ପୋଳିସ ଗିରଫ କରି କୋର୍ଟ ଚାଲାଶ କରିଛି